ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ମୋଦି ଦେଶରେ କରୋନା ଭୂତାଣୁ ବିରୁଦ୍ଧରେ କାରିଥିବା ଲଡେଇର ସାମିଲ ଯୋଦ୍ଧାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି

ସେ କହିଛନ୍ତି ପ୍ରତିଟି ଭାରତୀୟର ସଂଯମ ଓ ଦୂଢପ୍ରତିଜ୍ଞ ମନୋଭାବ ଏହି ସଙ୍କଟକୁ ଏଡାଇ ଦେଇପାରିବ ଶ୍ରୀ ମୋଦି କହିଛନ୍ତି ସମଗ୍ର ମାନବ ଜାତିକୁ ଗ୍ରାସ କରିବା ପାଇଁ ଉଭା ହୋଇଥିବା ଏହି ଭୂତାଶୁକୁ ନିପାତ୍ କରିବା ପାଇଁ ସମସ୍ତଙ୍କୁ ଏକତ୍ରିତ ହେବାକୁ ପଡିବ

କରୋନା ବିରୋଧରେ ସଂଗ୍ରାମ ଜନ୍ମ ଓ ମୃତ୍ୟୁ ମଧ୍ୟରେ ଲଢେଇ ଏବଂ ଏଥିପାଇଁ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ସେ କୋର ଦେଇ କହିଛନ୍ତି ସମଗ୍ର ବିଶ୍ୱ ବର୍ତ୍ତମାନ ଯେଭଳି ପରିସ୍ଥିତି ଦେଇ ଗତି କରୁଛି ସେ ବିଷୟରେ ଚିନ୍ତା କଲେ ଏହା ହିଁ ଏକମାତ୍ର ପନ୍ଥା ଥିଲା ବୋଲି ଶ୍ରୀ ମୋଦି କହିଛନ୍ତି ସେ କହିଛନ୍ତି ଜନସାଧାରଣଙ୍କର ସୁରକ୍ଷା ସୁନିଣିତ ହେବା ଉଚିତ ଏହି କାରଣରୁ ଦେଶବାସୀ ଯେଉଁ କଷ୍ଟ ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି ସମାଜର ଗରିବ ଓ ଅସହାୟ ଜନସାଧାରଣଙ୍କ ବିଷୟରେ ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସେମାନେ ଯେଉଁ ପରିସ୍ଥିତି ଦେଇ ଗତି କରୁଛନ୍ତି ସେ ତାକୁ ସଠିକ୍ ଭାବେ ହୃଦୟଙ୍ଗମ କରୁଛନ୍ତି

ଶ୍ରୀ ମୋଦି କହିଛନ୍ତି ଏମାନେ କରୋନା ଭୂତାଣୁକୁ ପରାସ୍ତ କରି ଚାଲିଛନ୍ତି

ବ୍ୟାଙ୍କିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ଲଢେଇରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି ଏହାଛଡା ଇ ବାଣିଜ୍ୟ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ସଂସ୍ଥା ତଥା ଗଣମାଧ୍ୟମଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ଜନସାଧାରଣ ବର୍ତ୍ତମାନ ପରିସ୍ଥିତିକୁ ଭଲଭାବରେ ହୃଦୟଙ୍ଗମ କରି ମାନବିକ କିମ୍ବା ଭାବଗତ ଦୂରତା ନୁହେଁ ବରଂ ସାମାଜିକ ଦୂରତା ପାଳନ କରିବା ପାଇଁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସ୍ବଚନା ଦିଆଯାଇଛି

ଏହି ଲଢେଇର ପ୍ରତିଟି ପଦକ୍ଷେପରେ ଦଳ ସରକାରଙ୍କୃ ସହଯୋଗ କରିବ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଟ୍ରଇଟ୍ ଯୋଗେ ଏହି ନିଷ୍ପଭି ବିଷୟରେ ଘୋଷଣା କରିଛନ୍ତି ସେ କହିଛନ୍ତି ଏହାଛଡା ଦଳୀୟ ସାଂସଦ ଓ ବିଧାୟକମାନେ ମଧ୍ୟ ସେମାନଙ୍କର ଗୋଟିଏ ମାସର ଦରମା କେନ୍ଦ୍ରୀୟ ରିଲିଫ ପାଣ୍ଡିକ୍ ପ୍ରଦାନ କରିବେ ଶ୍ରମିକଙ୍କୁ ଗୃହମନ୍ତ୍ରଣାଳୟ ନିଜ ନିଜ ରାଜ୍ୟକୁ ପଳାୟନ କରୁଥିବା ଦିନ ମଜୁରିଆ ଓ ଶ୍ରମିକମାନଙ୍କୁ ରାଜ୍ୟ ସୀମା ନିକଟରେ ପୃଥ୍କୀକରଣ ବ୍ୟବସ୍ଥାରେ ରଖିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିଦ୍ଦେଶ ଦେଇଛନ୍ତି

ହାଇକୋର୍ଟ ରେଜିଷ୍ଟ୍ରୀ ତରଫର୍ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି କାର୍ଯ୍ୟକାରୀ ମ୍ରଖ୍ୟ ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଶ୍ଡା ଏବଂ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି

ଆଇଓସି ଚେୟାରମ୍ୟାନ ଭାରତୀୟ ତେଳନିଗମର ଅଧ୍ୟକ୍ଷ ସଞ୍ଜୀବ ସିଂ କହିଛନ୍ତି ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ମହକୁଦ୍ ରହିଛି ଏବଂ ତିନି ସପ୍ତାହର ଲକ୍ ଡାଉନ୍ ଅବଧି ଶେଷ ହେବା ପରେ ମଧ୍ୟ ଏହା ଉପଲବ୍ଧ ହେବ ଗ୍ରାହକମାନେ ଅଭାବର ଆଶଙ୍କାରେ ତରବରିଆ ଭାବେ ଗ୍ୟାସ ସିଲିଣ୍ଡର ନ କିଣିବା ପାଇଁ ଶ୍ରୀ ସିଂ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ଭାରତୀୟ ତୈଳ ନିଗମ ସମ୍ପର୍ଣ୍ଣ ଏପ୍ରିଲ ମାସ ଏବଂ ତା' ପରବର୍ତ୍ତୀ ସମୟ ପାଇଁ ଇନ୍ଧନ ଚାହିଦାର ଆକଳନ କରିସାରିଛନ୍ତି ଏବଂ ଏହି ଚାହିଦା ପୂରଣ ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନର ସମସ୍ତ ବିଶୋଧନାଗାର କାର୍ଯ୍ୟକ୍ଷମ ରହିଛି